ଏକ ଦୈନିକ ସମ୍ଭାଦପତ୍ନକୁ ଦେଇଥିବା ସାକ୍ଷାତକାରରେ ଶ୍ୱୀ ମୋଦୀ କହିଛନ୍ତି ସରକାର ସାମ୍ବହିକ ଅର୍ଥନୈତିକ ସ୍ଥିରତା ପ୍ରତି କୌଣସି ଆଞ୍ଚ ନ ଆଣି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଠିକ୍ ସମୟରେ ପଦକ୍ଷେପମାନ ଗହଣ କରିବେ ସେ କହିଛନ୍ତି ଧାର୍ଯ୍ୟ ଲକ୍ଷ୍ୟଗ୍ରଡ଼ିକୁ ହାସଲ କରିବାରେ ଏନ୍ଡିଏ ସରକାରଙ୍କର ରେକର୍ଡ ରହିଛି ସେ କହିଛନ୍ତି ସରକାର ସମୟ ପୂର୍ବରୁ ଗ୍ରାମାଞ୍ଚଳ ପରିମଳ ଓ ଗ୍ରାମାଞ୍ଚଳର ବିଦ୍ୟତିକରଣ ଲକ୍ଷ୍ୟ ହାସଲ କରିଛନ୍ତି

ଏହାର ମ୍ରକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଏହା ଯୋଗୁଁ ଯେଉଁ ଅର୍ଥନୈତିକ କ୍ଷତି ଘଟିଛି ତାହାର ଭରଣା ପାଇଁ ସେ ଆଗାମୀ ବର୍ଷଗ୍ରଡ଼ିକରେ କଠୋର ପରିଶ୍ମ କରିବେ ଶ୍ୱୀ ମୋଦୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ମ୍ରକାବିଲା ପାଇଁ ଭାରତ ବିଜ୍ଞାନ ସମ୍ମତ ଆଭିମୁଖ୍ୟ ଗ୍ରହଣ କରିଆସୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭୂତାଣୁ ସଂକ୍ରମଣର ପ୍ରାର୍ୟିକ ସ୍ତରରେ ଦ୍ରତ ପଦକ୍ଷେପ ଗ୍ରହଣ ଯୋଗୁଁ ସଂକ୍ମଶକୁ ରୋକିବାରେ ସରକାର ସମର୍ଥ ହୋଇଛନ୍ତି ଫଳ ସ୍ୱରୂପ ଭାରତ କୋବିଡ୍ରେ କମ୍ ସଂଖ୍ୟକ ଲୋକ ମୃତ୍ୟୁବରଣ କରୁଥିବା ଦେଶଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ସେ କହିଛନ୍ତି ଦେଶରେ କୋବିଡ ଆରୋଗ୍ୟ ହାର କ୍ରମାନ୍ୱୟରେ ବୃଦ୍ଧି ପାଉଥିବାବେଳେ ସଂକ୍ରମିତମାନଙ୍କ ସଂଖ୍ୟା ହାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲା ପାଇଁ କେନ୍ଦ ସରକାର ପ୍ରଣୟନ କରିଥିବା ନିୟମର ସଠିକ୍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ମନ୍ତ୍ରଣାଳୟ କହିଛି ସଂକ୍ରମିତ ଲୋକମାନଙ୍କ ଠିକ୍ ସମୟରେ ହସ୍କିଟାଲରେ ପହଞ୍ଚାଇବା ସରକାର ପ୍ରଣୟନ କରିଥିବା ଚିକିିିି

ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ସଫଳତା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱର୍ପ ଇ ସଞ୍ଜିବନୀ ଲୋକମାନଙ୍କୁ ଉପଯୋଗୀ ତଥା ସହଜରେ ଚିକିତ୍ସା ସହାୟତା ଯୋଗାଇ ପାର୍ଚ୍ଛି ବିଶେଷ କରି କୋବିଡ୍ ସମୟରେ ଲୋକମାନଙ୍କୁ ଏହା ମାଧ୍ୟମରେ ସହଜରେ ଚିକିତ୍ସା ସେବା ମିଳିପାରୁଛି

ମନ୍ତ୍ରଣାଳୟ କହିଛି ରାଜ୍ୟ ସରକାରମାନେ ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳକୁ ଇ ସଞ୍ଜିବନୀ ମାଧ୍ୟମରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ପହଞ୍ଚାଉଛନ୍ତି

ଏହା ଦ୍ୱାରା କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଘଟିଥିବା ଅର୍ଥନୈତିକ କ୍ଷତିର ଶୀଘ୍ର ଭରଣା କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ଏକ ସରକାରୀ ଇସ୍ତାହାର ଅନୁସାରେ ଶ୍ରୀ ଗୋଏଲ୍ କହିଛନ୍ତି ପ୍ରତ୍ୟେକ ଦେଶର ମତାମତ ପଛରେ ସଂପୃକ୍ତ ଦେଶର ସଭ୍ୟତା ଓ ଦାର୍ଶନିକ ପରମ୍ପରାର ଯଥେଷ୍ଟ ଭୂମିକା ରହିଛି

ବାଣିଜ୍ୟ ଓ ଶିଳ୍ପରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ

କୋବିଡ୍ ନାଇଷ୍ଟିନ ବିଷୟ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱ ଏକ ସଂକଟ ଦେଇ ଗତି କରୁଛି ଓ ଏହି ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି ସେ କହିଛନ୍ତି କୋବିଡ୍ ସଂକ୍ରମଣ ଯୋଗୁଁ ଆନ୍ତର୍ଜାତିକ ଶକ୍ତି ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି ଏହାର ସଠିକ୍ ମୂଲ୍ୟାଙ୍କନ କରାଯାଇ ଭାରତର ଶକ୍ତିକ୍ଷେତ୍ରକୁ ସୁଦୂଢ଼ କରିବା ଦିଗରେ ପଦକ୍ଷେପ ନିଆଯିବା ବିଷୟରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ଭାରତର ଶକ୍ତି ଉତ୍ପାଦନରେ ଅଂଶୀଦାର ହେବାପାଇଁ ସେ ଆନ୍ତର୍ଜାତିକ ସ୍ତରୀୟ ଶକ୍ତିକ୍ଷେତ୍ରର ଶିଳ୍ପସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ଦେଶର ନାଗରିକମାନଙ୍କୁ ଶସ୍ତାରେ ନିରବଚ୍ଛିନ୍ନ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରତିବଦ୍ଧ ଭାରତକୁ ପୂଞ୍ଜିନିବେଶର ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସେ ଉଲ୍ଲେଖ କରିଛନ୍ତି

ତାଙ୍କର ଏହି ଗସ୍ତ କାଳରେ ସେ ସେହି ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିବେ ଓ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଷୟଗୁଡ଼ିକ ଉପରେ କଥାବାର୍ତ୍ତା କରିବେ ସେ ମଧ୍ୟ ସେହି ଦେଶଗୁଡ଼ିକର ଉଦ୍ୟୋଗପତି ବୁଦ୍ଧିଜୀବୀ ଶିକ୍ଷାବିତ୍ ଓ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ କରିବେ ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି କୋବିଡ ନାଇଣ୍ଟିନ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି ପାଇଁ ସେ ସଂପୂକ୍ତ ଦେଶଗୁଡ଼ିକ ସହ ଆଲୋଚନା କରିବେ ମନ୍ତ୍ରଣାଳୟ କହିଛି ଫ୍ରାନ୍ସ ଜର୍ମାନୀ ଓ ବ୍ରିଟେନ୍ ସହ ଭାରତର ସଫପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଓ ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଏହିସବୁ ଦେଶଗୁଡ଼ିକର ଆଭିମୁଖ୍ୟ ସମାନ ମନ୍ତ୍ରଣାଳୟ କହିଛି ଭାରତର ସେହିସବୁ ଦେଶଗୁଡ଼ିକ ସହ ଘନିଷ୍ଠ ବାଣିଜ୍ୟିକ ସଂପର୍କ ରହିଛି ଓ ପୁଞ୍ଜିନିବେଶ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଉଉମ ସଂପର୍କ ରହିଛି ଭାରତ ମଧ୍ୟ ଏହିସବୁ ଦେଶଗୁଡ଼ିକ ସହ ବହୁରାଷ୍ଟ୍ରୀୟ ସ୍ତରରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛି ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକରେ ବ୍ୟାପକ ସଂସ୍କାର ସେଗୁଡ଼ିକର ସଂପ୍ରସାରଣ ଏବଂ ଏକ ଅବାଧ ମୁକ୍ତ ଓ ସାମୂହିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାର ପୂରଣ ଦିଗରେ ଏହି ରାଷ୍ଟ୍ରମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୈଦେଶିକ ସଚିବଙ୍କର ଏହି ଗସ୍ତ ଆନ୍ତର୍ଜାତିକ ସ୍ତରରେ କୁଟନୈତିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ଉଦ୍ୟମର ଏକ ଅଂଶବିଶେଷ

ଏୟାର୍ ବବଲ ବ୍ୟବସ୍ଥା ଅଧୀନରେ ଢାକାରୁ ଦୁଇଟି ବିମାନ ଭାରତ ଆସିଥିଲା ଢାକାର ହଜରତ ଶାହା ଜଲାଲ ବିମାନ ବନ୍ଦରରୁ ଏହି ବିମାନସେବାକୁ ବାଙ୍ଗଲାଦେଶରେ ଭାରତର ହାଇକମିଶନର୍ ବିକ୍ରମ ଦୋରାଇସ୍ୱାମୀ ଓ ବାଙ୍ଗଲାଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତପକ୍ଷ ଚେୟାରମ୍ୟାନ୍ ଭାଇସ୍ ମାର୍ସାଲ୍ ମଫିଦୁର ରେହେମାନ୍ ଶୁଭାରମ୍ଭ କରିଥିଲେ ସେହି ଦୁଇଟିଯାକ ବିମାନ କୋଲକାତା ଓ ଚେନ୍ନାଇରେ ଆସି ପହଞ୍ଚିଥିଲା ଏହି ବିମାନ ଚଳାଚଳ ଦୁଇ ଦେଶର ବିମାନ ଯାତ୍ରୀମାନଙ୍କ ପାଇଁ ଆସ୍ୱସ୍ତି ଆଣିଦେଇଛି ଆରୋଗ୍ୟ ସେତୁ ଆପ୍ ଇଲେକ୍ଟ୍ରୋନିକ୍କ ଓ ଆଇଟି ମନ୍ତ୍ରଣାଳୟ କହିଛି ଭାରତ ସରକାର ସରକାରୀ ବେସରକାରୀ ଭାଗିଦାରୀରେ ଆରୋଗ୍ୟ ସେତୁ ଆପ୍ର ଶୁଭାରମ୍ଭ କରିଥିଲେ କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ଜନସାଧାରଣଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଏହି ଆପ୍ର ବିକାଶ କରାଯାଇଥିଲା